ଏବଂ ଭୁବନେଶ୍ୱର ପୁରୁଷ ବିଶ୍ୱକପ୍ ହକି ଟୁର୍ଣ୍ଡାମେଣ୍ୱର ଆଜି ତୂତୀୟ ଦିବସ ସଂଧ୍ଧାରେ ଖେଳାଯିବ ଦୁଇଟି ମ୍ୟାଚ୍

ସେ ତାଙ୍କ ଇସ୍ତଫା ପତ୍ର ବିଧାନସଭା ବାଚସ୍ତି ପ୍ରଦୀପ କୁମାର ଅମାତଙ୍କୁ ପ୍ରଦାନ କରିଛନ୍ତି

ବିଜେପିର ସମାଲୋଚନା ଅନ୍ୟପକ୍ଷରେ ବରିଷ୍ ନେତା ବିଜୟ ମହାପାତ୍ର ଓ ଦିଲୀପ ରାୟ ବିଜେପିରୁ ଇସ୍ତଫା ଦେବା କାର୍ଯ୍ୟକୁ ଭାରତୀୟ ଜନତା ପାର୍ଟି ପକ୍ଷରୁ ସମାଲୋଚନା କରାଯାଇଛି

ଜିଲ୍ଲାର ବିଭିନ୍ନ ସ୍ଥାନରେ ଦୋକାନବଜାର ବନ୍ଦ ରହିଥିବାବେଳେ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଛି ବିଭିନ୍ନ ସ୍ଥାନରେ ଆଇନ୍ଜୀବୀମାନଙ୍ ପକ୍ଷରୁ ପିକେଟିଂ କରାଯାଉଛି ତେବେ ଏହି ବନ୍ଦରୁ ଜରୁରୀକାଳୀନ ସେବାକୁ ବାଦ୍ ଦିଆଯାଇଥିବା ଜଶାଯାଇଛି ଏହି ବନ୍ଦରେ ଜିଲ୍ଲାର ବିଭିନ୍ନ ବାର୍ ଆସୋସିଏସନ ଅନ୍ୟାନ୍ୟ ସାମାଜିକ ସଂଗଠନ ସାମିଲ ହୋଇଛନ୍ତି

ଗତକାଲି ଓ ତା' ପୂର୍ବଦିନ ବେଶ୍ ଭିଡ଼ ଦେଖ୍ବାକୁ ମିଳିଥିଲା ବାଲିଯାତ୍ରାର ଅନ୍ତିମ ପର୍ଯ୍ୟାୟ ଯେତେ ପାଖେଇ ଆସୁଛି ଭିଡ଼ ମଧ୍ଧ ସେହି ଅନୁସାରେ ଦ୍ୱିଗୁଶିତ ହୋଇ ବୃଦ୍ଧି ପାଉଛି

ସେହିଭଳି ବାଲିଯାତ୍ରାର ସ୍ୱତନ୍ତ ସ୍ସାନ ବଜାୟ ରଖିଥିବା ଓର୍ମାସ ମେଳାରେ ପଡିଥିବା ଭଳିକିଭଳି ଦୋକାନ ଓ ଖାଦ୍ୟଷ୍ଟଲରେ ଦର୍ଶକଙ୍ଙ ଗହଳି ବେଶ୍ ବାରି ହୋଇପଡ୍ରଛି

ଘରର ଜ୍ୟେଷ୍ଷ ସନ୍ତାନକୁ ଏହି ଅବସରରେ ନ୍ତଆ ପୋଷାକ ପିକ୍ଷାଇ ବନ୍ଦାପନା କରାଯାଏ

ଏହି ସାମାଜିକ ପର୍ବକ୍ ସମସେ ଅତି ଶ୍ରଦ୍ଧାର ସହ ପାଳନ କରିଥାନ୍ତି